ଗତକାଲି ମନୋନୟନପତ୍ର ଦାଖଲର ଶେଷ ଦିନ ଥିଲା ସୋମବାର ଦିନ ହେଉଛି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ

ଗୁଜରାଟ ଗୋଆ କେରଳ ଦାଦ୍ରା ଓ ନଗରହାବେଳି ଏବଂ ଡାମନ୍ ଓ ଡିଉର ସବ୍ଯଯାକ ସଂସଦୀୟ ଆସନ ପାଇଁ ଏହି ପର୍ଯ୍ୟାୟରେ ଭୋଟ୍ ନିଆଯିବ

ରାଜ୍ୟର ଗୌହାଟୀ ଧୂବ୍ରୀ ବରପେଟା ଓ କୋକାଝର ଆସନ ପାଇଁ ଭୋଟ୍ ଗ୍ରହଣ ହେବ

ପିଏମ୍ ର୍ୟାଲି ୟୁପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରପ୍ରଦେଶର ଅମ୍ରୋହା ଓ ସାହାରନ୍ପୁରଠାରେ ଆଜି ଦୁଇଟି ନିର୍ବାଚନୀ ସଭାରେ ଉଦ୍ବୋଧନ ଦେବେ

ପ୍ରଥମ ପର୍ଯ୍ୟାୟ ପାଇଁ ଶ୍ରୀ ମୋଦିଙ୍କର ଏହା ଦ୍ୱିତୀୟ ର୍ୟାଲି ପୂର୍ବରୁ ସେ ମିରଟରେ ଉଦ୍ବୋଧନ ଦେଇଥିଲେ ସମାଜବାଦୀ ପାର୍ଟି ବହୁଜନ ସମାଜବାଦୀ ପାର୍ଟି ଓ ରାଷ୍ଟ୍ରୀୟ ଲୋକଦଳ ମେଣ୍ଟ ଆସନ୍ତା ରବିବାର ଦିନ ଦେଓବାନ୍ଦଠାରେ ପ୍ରଥମ ମିଳିତ ର୍ୟାଲି କରିବେ ତିନୋଟିଯାକ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ମାୟାବତୀ ଓ ଅକିତ୍ ସିଂହ ଏହି ର୍ୟାଲିରେ ଉଦ୍ବୋଧନ ଦେବେ

ସାହାରନ୍ପୁରରେ ବିଜେପି କଂଗ୍ରେସ ଓ ଏସ୍ପି ବିଏସ୍ପି ଆର୍ଏଲ୍ଡି ମେଣ୍ଟ ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେଉଛି ଏସ୍ସି ପିଏମ୍ ବାଓପିକ୍ ଲୋକସଭା ନିର୍ବାଚନ ଶେଷ ହେଲା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଆଧାରିତ ଚଳଚ୍ଚିତ୍ରର ମୁକ୍ତିଲାଭକୁ ସ୍ଥଗିତ ରଖିବା ପାଇଁ ଆଗତ ଏକ ଆବେଦନ ଉପରେ ଆସନ୍ତା ସୋମବାର ଦିନ ଶୁଣାଣି କରିବାକୁ ସୁପ୍ରିମ୍କୋର୍ଟ ରାଜି ହୋଇଛନ୍ତି ଜଣେ କଂଗ୍ରେସ ନେତାଙ୍କ ପକ୍ଷରୁ ଆଗତ ଏହି ଆବେଦନରେ କୁହାଯାଇଛି ଭୋଟଦାତାମାନଙ୍କୁ ଓ ଦର୍ଶକମାନଙ୍କୁ ପ୍ରଭାବିତ ଆକ୍ରୁଷ୍ଟ ଏବଂ ସେମାନଙ୍କୁ ବିଭ୍ରାନ୍ତ କରିବା ପାଇଁ ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରାଯାଉଛି ଚଳଚ୍ଚିତ୍ରର ପ୍ରଯୋଜକ କହିଛନ୍ତି ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ ଚଳଚ୍ଚିତ୍ରର ମୁକ୍ତିଲାଭକୁ ସ୍ଥଗିତ ରଖାଯାଇଛି ଏଠାରେ ସ୍କରଣ ଯୋଗ୍ୟ ଯେ ଆଜି ଏହି ଚଳଚ୍ଚିତ୍ର ମୁକ୍ତିଲାଭ ହେବାର ଥିଲା ଇତିମଧ୍ୟରେ ନିର୍ବାଚନ କମିଶନ୍ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଆଧାରିତ ଚଳଚ୍ଚିତ୍ରର ମୁକ୍ତିଲାଭ ଉପରେ ଆଜି ଚୂଡ଼ାନ୍ତ ନିଷ୍କଭି ନିଆଯିବ ଉପନିର୍ବାଚନ କମିଶନର୍ ସନ୍ଦୀପ ସାକ୍ସେନା ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ କହିଛନ୍ତି ଚଳଚ୍ଚିତ୍ରର ପ୍ରଯୋଜକ ଏବଂ ବିଜେପିର ସାଧାରଣ ସମ୍ପାଦକଙ୍କଠାରୁ ଜବାବ ମଗା ଯାଇଥିଲା ଏବଂ ସେମାନଙ୍କର ଜବାବ ହସ୍ତଗତ ହୋଇଛି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଥିଲା ଶ୍ରୀ ସାକସେନା କହିଛନ୍ତି କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣପତ୍ର ବୋର୍ଡ୍ ସିବିଏଫ୍ସିକୁ ଏହା ଉପରେ ନିଷ୍କଭି ନେବାକୁ କୁହାଯାଇଛି କାରଣ ନିର୍ବାଚନ ଆୟୋଗର ଏଥିରେ କିଛି ଭୂମିକା ନାହିଁ ବିଜେପି ଆଡ଼ଭାନୀ ବିଜେପିର ବୟୋଜ୍ୟେଷ ନେତା ଲାଲକୃଷ୍ଣ ଆଡ଼ଭାନୀ କହିଛନ୍ତି ଭାରତୀୟ ଗଣତନ୍ତ୍ରର ମୂଳ ମନ୍ତ ହେଉଛି ବାକ୍ ସ୍ୱାଧୀନତା ଏବଂ ବିବିଧତାପ୍ରତି ସମ୍ମାନ ପ୍ରଦାନ କରିବା ସେ କହିଛନ୍ତି ବିଜେପି ପାର୍ଟି ଗଠନ ହେଲା ପରଠାରୁ ବାକ୍ ସ୍ୱାଧୀନତା ଓ ବିବିଧତା ପ୍ରତି ସମ୍ମାନ ପ୍ରଦାନକୁ ପ୍ରାଧାନ୍ୟ ଦେଇ ଆସିଛି ଏବଂ ଏହାକୁ ରାଜନୈତିକ ଶତ୍ରୁ ବୋଲି କେବେ ବିବେଚନା କରିନାହିଁ କିନ୍ତୁ ଏହାକୁ କେବଳ ସମାଲୋଚନା ଭାବେ ଗ୍ରହଣ କରି ଆସିଛି ଆସନ୍ତାକାଲି ବିଜେପିର ପ୍ରତିଷ୍ଠା ଦିବସ ଉପଲକ୍ଷେ ଶ୍ରୀ ଆଡ଼ଭାନୀ ତାଙ୍କ ବ୍ଲଗ୍ରେ ଲେଖିଛନ୍ତି ବିଜେପି ଭାରତୀୟ କାତୀୟତାବାଦକୁ ସମ୍ମାନ ଦେଇ ଆସିଛି ଏହାକୁ ରାଜନୈତିକ ଭାବେ ଦେଶ ବିରୋଧୀ ବୋଲି ବିବେଚନା କରିନାହିଁ ସେ କହିଛନ୍ତି ବ୍ୟକ୍ତିଗତ କିମ୍ବା ରାଜନୈତିକ ସ୍ତରରେ ହେଉ ପ୍ରତ୍ୟେକ ନାଗରିକଙ୍କର ସ୍ୱାଧୀନତାର ପସନ୍ଦକୁ ପାର୍ଟି ସମ୍ମାନ ଦେଇ ଆସିଛି ଶ୍ରୀ ଆଡ଼ଭାନୀଙ୍କ ବ୍ଲଗ୍ର ଜବାବ ଦେବାକୁ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ବିଜେପିର ବର୍ଷିୟାନ୍ ନେତା ପାର୍ଟିର ପ୍ରକୃତ ମୃଳ ମନ୍ତକୁ ପରିପ୍ରକାଶ କରିଛନ୍ତି ଯାହାର ଅର୍ଥ ହେଲା ଦେଶ ପ୍ରଥମେ ପାର୍ଟି ଦ୍ୱିତୀୟ ଓ ବ୍ୟକ୍ତି ସବୁଠାରୁ ଶେଷରେ ଶ୍ରୀ ମୋଦି ଟ୍ୱିଟ୍ କରି କହିଛନ୍ତି ବିଜେପିର କର୍ମୀଭାବେ ସେ ଗର୍ବ ଅନୁଭବ କରୁଛନ୍ତି ଏବଂ ଆଡ଼ଭାନୀଙ୍କ ଭଳି ଟାଣୁଆ ନେତା ପାର୍ଟିକୁ ମଜବୁତ କରିଥିବାରୁ ସେ ତାଙ୍କୁ ସମ୍ମାନ ଜଣାଉଛନ୍ତି ଇସି ରାଜସ୍ଥାନ ରାଜସ୍ଥାନ ରାଜ୍ୟପାଳ କଲ୍ୟାଣ ସିଂହଙ୍କ ଦ୍ୱାରା ନିର୍ବାଚନ ଆଚରଣବିଧି ଲଙ୍ଘନ ଉପରେ ନିର୍ବାଚନ ଆୟୋଗ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଚିଠି ଲେଖିଛି କଲ୍ୟାଣ ସିଂହ କହିଥିଲେ ଦେଶ ଓ ସମାଜ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁନର୍ବାର ନିର୍ବାଚିତ ହେବା ନିହାତି କରୁରୀ ଏଣୁ ତାଙ୍କୁ ଜିତାଇବା ପାଇଁ ବିଜେପି କର୍ମୀମାନେ ଜୋରସୋରରେ କାମ କରିବା ଉଚିତ୍ ନିର୍ବାଚନ ଆୟୋଗ କହିଛନ୍ତି ଭାରତୀୟ ସେନାବାହିନୀ ସଂକ୍ରାନ୍ତରେ ମନ୍ତବ୍ୟ ଦେଇଥିବାରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କଠାରୁ ମଧ୍ୟ ଜବାବ ମଗା ଯାଇଛି ଉପନିର୍ବାଚନ କମିଶନ୍ର ଚନ୍ଦ୍ରଭୂଷଣ କୁମାର ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ କହିଛନ୍ତି ଯୋଗୀ ଆଦିତ୍ୟନାଥଙ୍କ ପାଖକୁ ନୋଟିସ୍ ପଠାଯାଇଛି

ତଥ୍ୟ ଅନୁସନ୍ଧାନ କରିବା ପାଇଁ ଆୟକର ବିଭାଗକୁ କୁହାଯାଇଛି

ଉଦ୍ୟୋଗପତିମାନଙ୍କ ବିକାଶ ଜରିଆରେ ଭାରତ ଓ ନେପାଳ ମଧ୍ୟରେ ସମ୍ପର୍କ ମଜବୁତ କରିବା ଏହି ପ୍ରଦର୍ଶନୀର ମୂଳ ଲକ୍ଷ୍ୟ ୟୁଏସ୍ ୟେମେନ୍ ୟେମେନ୍ରେ ଗୃହ ଯୁଦ୍ଧର ପରିସମାପ୍ତି ପାଇଁ ସାଉଦି ନେତୃତ୍ୱରେ ଅଭିଯାନ ପ୍ରତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଚ ଟ୍ରମ୍ଫ୍ଙ୍କ ସମର୍ଥନ ପ୍ରସ୍ତାବ ପ୍ରତିନିଧି ସଭାରେ କାଟ୍ ଖାଇଯାଇଛି

ବର୍ଭମାନ ଏହି ଫଳାଫଳ ଟ୍ରମ୍ଫ୍ଙ୍କ ପାଖକୁ ପଠାଯିବା ପରେ ସେ ଭେଟୋ ପ୍ରୟୋଗ କରିବାର ଆଶା କରାଯାଉଛି

ଏହି ଆଠଦିନିଆ ଗସ୍ତ ପାଇଁ ଭାରତୀୟ ଦଳର ନେତୃତ୍ୱ ନେଉଛନ୍ତି ଗୋଲକିପର ସବିତା ଏବଂ ଉପଅଧିନାୟକ ଅଛନ୍ତି ଦୀପ୍ଗ୍ରେସ୍ ଏକ୍କା ଆସନ୍ତାକାଲି ଦ୍ୱିତୀୟ ମ୍ୟାଚ୍ ଖେଳାଯିବ

ହାଇଦ୍ରାବାଦ୍ର ବୋଲର ମହମ୍ମଦ ନବି ଭୁବନେଶ୍ୱର କୁମାର ଓ ସିଦ୍ଧାର୍ଥ କୌଲ୍ ଦୁଇଟି ଲେଖାଏଁ ଔକେଟ୍ ଅକ୍ତିଆର କରିଛନ୍ତି ଏହି ବିଜୟ ସହିତ ହାଇଦ୍ରାବାଦ୍ ଟିମ୍ ହାଟ୍ରିକ୍ ବିଜୟ ହାସଲ କରିଛି

ଆଜି ରାତି ଆଠଟାରେ ବେଙ୍ଗାଲୁରୁଠାରେ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମୁକାବିଲା ହେବ